ଆଜି ଅପରାହୁର୍ତ୍ର ସେ ମାଳଦ୍ୱୀପ ଓ ଶ୍ରୀଲଙ୍କା ଗସ୍ତରେ ଯିବେ

କେରଳରେ ମୌସୁମୀ ବାୟୁ ପ୍ରବେଶ କରିଛି

ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ କେରଳର ଗୁରୁଭାୟୁର୍ଠାରେ ପହଞ୍ଚଲା ପରେ ଭଗବାନ୍ ଶ୍ରୀକୃଷଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି କୋଚିର ନୌବାହିନୀ ବିମାନବନ୍ଦରରୁ ସେ ହେଲିକପ୍ଟର ଯୋଗେ ଗୁରୁଭାୟୁର୍ରେ ପହଞ୍ଚଥିଲେ ଦର୍ଶନ ସାରିଲା ପରେ ପ୍ରଧାନମନ୍ତ୍ରୀ କେରଳର ରାଜ୍ୟଶାଖା ବିଜେପି ପକ୍ଷରୁ ଆୟୋଜିତ ଅଭିନନ୍ଦନ ସଭାରେ ପାର୍ଟିର କର୍ମୀମାନଙ୍କୁ ଉଦ୍ବୋଧନ ଦେଉଛନ୍ତି କ୍ରମାଗତ ଦ୍ୱିତୀୟ ଥରପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ସାଧାରଣ ସଭା ଗତକାଲି ରାତିରେ ସେ କୋଚିରେ ଯାଇ ପହଞ୍ଚିବା ପରେ କେରଳ ରାଜ୍ୟପାଳ ପି ସଦାଶିବମ୍ ତାଙ୍କୁ ନୌବାହିନୀ ବନ୍ଦରରୁ ପାଛୋଟି ନେଇଥିଲେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଓ ରାଜ୍ୟର ଦେବସ୍ୱମ୍ ମନ୍ତ୍ରୀ କଡ଼କମ୍ପାଲି ସୁରେନ୍ଦ୍ରନ୍ ମଧ୍ୟ ବିମାନ ବନ୍ଦରଠାରେ ଉପସ୍ଥିତ ଥିଲେ ପିଏମ୍ ମାଳଦ୍ୱୀପ ଟୁର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦୀପ ଓ ଶ୍ରୀଲଙ୍କାକୁ ଦୁଇଦିନିଆ ଗସ୍ତରେ ଆଜିଠାରୁ ଯାତ୍ରା କରିବେ ପ୍ରଥମ ଦଫାରେ ସେ ମାଳଦୀପ ରାଜଧାନୀ ମାଲେରେ ଯାଇ ପହଞ୍ଚବେ ସେଠାରେ ସେ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଓ ଅନ୍ୟ ବରିଷ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିବେ ସେ ଦେଶର ପାର୍ଲାମେଣ୍ଟ ପିପୁଲ୍ସ ମଜଲିସ୍ରେ ଆକି ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ତାଙ୍କର ଏହି ଗସ୍ତ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ଓ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ ସବୁ ଅଞ୍ଚଳର ଅଭିବୃଦ୍ଧି ଓ ନିରାପତ୍ତାପାଇଁ ଦୂରଦୃଷ୍ଟି 'ସାଗର' ଏବଂ 'ପ୍ରଥମେ ପଡ଼ୋଶୀ ରାଷ୍ଟ୍ର ନୀତି'କୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପ୍ରତିପାଦନ କରୁଛି

ଏହାଦ୍ୱାରା ମାଳଦ୍ୱୀପ ବିଶାଳ ଅର୍ଥନୈତିକ ଜୋନ୍କୁ ସଫଳତାର ସହ ତଦାରଖ କରିପାରିବ ଉଭୟ ନେତା ମିଳିତ ଭାବେ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀର ସମ୍ମିଳିତ ତାଲିମ୍ କେନ୍ଦ୍ରକୁ ଶୁଭାରମ୍ଭ କରିବେ ଯାହା ସେ ଦେଶର ପ୍ରତିରକ୍ଷା ଦକ୍ଷତା ବୃଦ୍ଧି କରିବ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକାଳରେ ଭାରତ ଅନେକ ନୂଆ ପ୍ରକଳ୍ପ ମଧ୍ୟ ଘୋଷଣା କରିବ ମାଳଦ୍ୱୀପରେ ଭାରତୀୟ ରାଷ୍ଟ୍ରଦୃତ ସଞ୍ଜୟ ସୁଧୀର ଆକାଶବାଣୀ ସହ ସାକ୍ଷାତ୍କାରବେଳେ କହିଛନ୍ତି ସେ ଦେଶରେ ଏକ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଘୋଷଣା କରାଯିବାର ଆଶା ରହିଛି ଆସନ୍ତାକାଲି ଶ୍ରୀ ମୋଦି ଶ୍ରୀଲଙ୍କାର ରାଜଧାନୀ କଲମ୍ଘୋରେ ଯାଇ ପହଞ୍ଚବେ ଇଷ୍ଟର ରବିବାର ବୋମା ବିସ୍ଫୋରଣ ଭଳି ଘଟଣା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ପାଇଁ ଶ୍ରୀଲଙ୍କା ସହ ଭାରତ ରହିଛି ଓ ରହିବ

ଶ୍ରୀ ଜୟଶଙ୍କର କହିଛନ୍ତି ଭୁଟାନ୍ର ରାଷ୍ଟ୍ରମୁଖ୍ୟଙ୍କ ପଥପ୍ରଦର୍ଶନଦ୍ୱାରା ଉଭୟ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସ୍ଥାପିତ ହୋଇଛି ଓ ଦୁଇ ଦେଶ ଯଥେଷ୍ଟ ମାତ୍ରାରେ ଉପକୃତ ହୋଇଛନ୍ତି ପୂର୍ବରୁ ଶ୍ରୀ କୟଶଙ୍କର ଭୁଟାନ୍ର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପକ୍ଷୀୟ ସମ୍ପର୍କ ଉପରେ ଆଲୋଚନା କରିଥିଲେ ଭୁଟାନ୍ ପ୍ରତିପକ୍ଷ ତାଣ୍ଡି ଦୋର୍ଜିଙ୍କ ସହ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗ୍ରଡ଼ିକ ଉପରେ ଶ୍ରୀ କୟଶଙ୍କର ଆଲୋଚନା କରିଥିଲେ

ଉନ୍ନତ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନେ ସଂଶୋଧିତ ଶୁଳ୍କ ବ୍ୟବସ୍ଥା ଉପରେ ଆଲୋଚନା କର୍ରଛନ୍ତି ବିଶ୍ୱ ଅର୍ଥନୈତିକ ମନ୍ଦୁର ଅବସ୍ଥା ସୁଧାରିବାପାଇଁ ବଡ଼ ବଡ଼ କମ୍ପାନୀଗୁଡ଼ିକ ପକ୍ଷରୁ ଯଥାଯଥ ଅଂଶଧନ ଓ ସମର୍ଥନ ସଂକ୍ରାନ୍ତ ଉପରେ ଆଲୋକପାତ କରାଯାଉଛି ବହୁଦେଶୀୟ ପ୍ରମୁକ୍ତି ବିଦ୍ୟା କମ୍ପାନୀଗୁଡ଼ିକ ପାଇଁ ଡିଜିଟାଲ୍ ଶଳ୍କ ବ୍ୟବସ୍ଥା ପ୍ରଣୟନ ସକାଶେ ମନ୍ତ୍ରୀମାନେ ଆହ୍ୱାନ ଦେଇଛନ୍ତି ଏହାର ମୂଳଲକ୍ଷ୍ୟ ହେଲା ଟିକସ ଫାଙ୍କିକୁ ନିବାରଣ କରିବା ଏବଂ ଅତ୍ୟାଧୁନିକ ନୀତି ପ୍ରଶୟନ କରିବା ଅର୍ଥ ବକାର ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ପ୍ରଯୁକ୍ତି ବିଦ୍ୟା ଆଡ଼କୁ ଆଗଉଥିବାରୁ ଏ ଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକତା ଉପୁକିଛି କାପାନ ଅର୍ଥମନ୍ତ୍ରୀ ତାରେ

ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଆମେରିକା ଅର୍ଥମନ୍ତ୍ରୀ ଷ୍ଟିଭେନ୍ ମନ୍ରଚିନ୍ କହିଛନ୍ତି ଚୀନ ସହ ଚାଲିଥିବା ବାଶିଜ୍ୟ ଯୁଦ୍ଧର ଅବସାନ ପାଇଁ ସେ ଦେଶ ସହ ପୁଣି କଥାବାର୍ତ୍ତା କରିବାକୁ ଆମେରିକା ପ୍ରସ୍ତୁତ ଅଛି କିନ୍ତୁ ଯଦି କିିିି ରାଜିନାମା ହୃଏ ଆମେରିକା ତା'ର ଶ୍ରୁଳ୍କ ବ୍ୟବସ୍ଥା ବଜାୟ ରଖିବାକୁ ଦାବି ଉପସ୍ଥାପନ କରିବ

ଉଭୟ ନେତା ବାଶିକ୍ୟ ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦ୍ର କରିବାକୁ ଉଦ୍ୟମ କରିବେ

ସେ କହିଛନ୍ତି ଯୋଗ ହେଉଛି ଭାରତର ନିଜସ୍ୱ ପରମ୍ପରା ଏବଂ ସୁସ୍ଥ ଜୀବନ ଧାରଣ ପାଇଁ ଏହା ବିଶ୍ୱପାଇଁ ଏକ ଅମ୍ବଲ୍ୟ ଉପହାର

ହୋମ୍ ମିନିଷ୍ଟର ଏନ୍ଜିଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ବିନା ନିଜ କାର୍ଯ୍ୟକର୍ତ୍ତାବଦଳ କରିଥିବା ଏନ୍ଜିଓମାନଙ୍କ ବିରୋଧରେ ଅର୍ଥଦଣ୍ଡ ଲାଗୁ କରାଯିବ ବେଲି ମନ୍ତ୍ରଣାଳୟ ଚେତାବନୀ ଦେଇଛି ମନ୍ତ୍ରଶାଳୟ କହିଛି ବିଦେଶୀ ଅଂଶଧନ ଅଧିନିୟମ ଏଫ୍ସିଆର୍ଏଦ୍ୱାରା ପଞ୍ଜିକୃତ ସଂସ୍ଥାଗୁଡ଼ିକ ପୂର୍ବ ଅନୁମତି ବିନା କାର୍ଯ୍ୟକର୍ତ୍ତା ବଦଳାଇବା ନିୟମ ବହିର୍ଭୁତ କାର୍ଯ୍ୟ ଭାବେ ବିବେଚନା କରାଯାଏ ତେବେ କେତେକ ଏନ୍ଜିଓ ଏଭଳି ଅନୁମତି ବିନା କାର୍ଯ୍ୟକର୍ତ୍ତା ବଦଳ କରିଥିବା ଘଟଣା ମନ୍ତ୍ରଣାଳୟ ନଜରକୁ ଆସିଛି କୌଣସି ଏନ୍କିଓ ନୃତନ କର୍ମକର୍ତ୍ତା ନିଯୁକ୍ତି କରିଥିଲେ କିମ୍ବା କର୍ମକର୍ତ୍ତାଙ୍କୁ ପଦରୁ ବହିଷ୍କାର କରିଥିଲେ ସେ ସମ୍ପର୍କରେ ସମସ୍ତ ବିବରଣୀ ଏକ ମାସ ମଧ୍ୟରେ ଦାଖଲ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି

ଅର୍ଥମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସମାଜର ସବୁବର୍ଗର ଲୋକମାନଙ୍କ ଅଂଶଗ୍ରହଣକୁ ଗଣତାନ୍ତିକ ପ୍ରକ୍ରିୟାର ଅଂଶ ବୋଲି ବିବେଚନା କରାଯାଉଛି ଲୋକମାନଙ୍କର ଆଶା ଆକାଂକ୍ଷାଗ୍ରଡ଼ିକ୍ ବଜେଟ୍ରେ ସ୍ଥାନ ଦେବା ପାଇଁ ଯେଉଁ ପରମ୍ପରା ରହିଛି ତାହାକୁ ପାଳନ କରିବା ଲକ୍ଷ୍ୟରେ ସର୍ବସାଧାରଣଙ୍କ ମତାମତ ଲୋଡ଼ା ଯାଉଛି

କେକେ ଗନ୍ଫାଇଟ୍ ଜନ୍ମ୍ବ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ନାଓଗାମ୍ ଶାହବାଦ୍ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ସନ୍ତାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି ସୁରକ୍ଷା ସ୍ବତ୍ରର ଜଣାପଡ଼ିଛି ଏହି ଅଭିଯାନ ସମୟରେ ଜଣେ ସନ୍ତାସବାଦୀର ମୃତ୍ୟୁ ହୋଇଛି ଏବଂ ଦୁଇରୁ ତିନି କଣ ସନ୍ତାସବାଦୀ ଲୁଚି ରହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହି ଗୁଳି ବିନିମୟ ଜାରି ରହିଛି ମେଘାଳୟ ଇସିଆଇ ମେଘାଳୟ ମୁଖ୍ୟମନ୍ତ୍ରୀ କନ୍ରାଡ୍ କେ ସାଙ୍ଗ୍ମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ୍ ପିପ୍ରଲ୍ସ୍ ପାର୍ଟି ଏନ୍ପିପିକୁ ଭାରତୀୟ ନିର୍ବାଚନ କମିଶନ କାତୀୟ ଦଳର ମାନ୍ୟତା ଦେଇଛନ୍ତି ଦଳକୁ 'ବହି' ଚିହ୍ନ ପ୍ରଦାନ କରାଯାଇଛି

ଏନ୍ପିପି ମେଘାଳୟ ମଣିପୁର ନାଗାଲାଣ୍ଡ ଓ ଅର୍ଣାଚଳ ପ୍ରଦେଶରେ ଆଞ୍ଚଳିକ ଦଳ ଭାବେ ମାନ୍ୟତା ପାଇଥିବାର୍ତ ଏହା ବର୍ତ୍ତମାନ ଜାତୀୟ ଦଳ ହେବାର ସମସ୍ତ ଯୋଗ୍ୟତା ପୂରଣ କରିପାରିଛି

ଭାରତୀୟ ପାଣିପାଗ ବିଭାଗର ଭାବି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଜି କେରଳରେ ମୌସୁମୀ ପ୍ରବେଶ କରିଛି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି

ଏବର୍ଷ ଦିଲ୍ଲୀରେ ସ୍ୱାଭାବିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି

ପ୍ରେଞ୍ଚ ଓପନ୍ ପ୍ରେଞ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ଆଜି ଚେକ୍ ସାଧାରଣତନ୍ତ୍ର ଖେଳାଳି ମର୍କେତା ବୋନ୍ଦ୍ରୋସୋଭା ଅଷ୍ଟ୍ରେଲିଆର ଆସ୍ଲେ ବାର୍ଟିଙ୍କୁ ଭେଟିବେ ଗତକାଲି ଖରାପ ପାଗ ଯୋଗୁଁ ଖେଳାଯାଇ ପାରି ନ ଥିବା ପୁରୁଷ ସେମିଫାଇନାଲ୍ ମଧ୍ୟ ଆଜି ଅନୁଷ୍ଠିତ ହେବ ଏଥିରେ ନୋଭାକ୍ ଜୋକୋଭିଚ୍ ଓ ଡୋମିନିକ୍ ଥିଏମ୍ଙ୍କ ମଧ୍ୟରେ ମ୍ରକାବିଲା ହେବ ଆଜିର ସେମିଫାଇନାଲ୍ ବିଜେତା ଆସନ୍ତାକାଲି ଖେଳାଯିବାକ୍ ଥିବା ଫାଇନାଲ୍ରେ ରାଫେଲ୍ ନାଦାଲ୍ଙ୍କୁ ଭେଟିବେ